ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ମର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ନ୍ତ୍ରଆ ଭାରତ ଗଠନ ଏବଂ ସମାଜର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମକୁ ଆଗେଇନେବା ଉଚିତ

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଡିକିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ନୂଆ ଭାରତ ଗଠନ ପାଇଁ ଏହି କାର୍ଯ୍ୟକ୍ରମକୁ ଆହୁରି ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି ସେ କହିଛନ୍ତି ନାଗରିକମାନେ ଡିକ୍କିଟାଲି ସ୍ୱାକ୍ଷର ହେବା ନିହାତି ଆବଶ୍ୟକ

ସାଧାରଣ ସେବା କେନ୍ଦ୍ର ଜରିଆରେ ଭାରତରେ ପରିବର୍ତ୍ତନ ଆସୁଛି ଏବଂ ଏହି କେନ୍ଦ୍ରଗୁଡ଼ିକର ନେଟୱାର୍କକୁ ସରକାର ମଜବୁତ କରିଛନ୍ତି

ସେ କହିଚ୍ଚନ୍ତି ଡିକିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ବିପିଓ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବିପିଓ କ୍ଷେତ୍ର ଏବେ ଖାଲି ବଡ଼ବଡ଼ ସହରରେ ସୀମିତ ହୋଇ ରହିନାହିଁ ଏହା ଏବେ ଛୋଟଛୋଟ ସହରଗୁଡ଼ିକୁ ବ୍ୟାପିଥିବାରୁ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଫଳରେ ବଡ଼ ସହରକୁ ରୋଜଗାର କରିବା ପାଇଁ ଯୁବକମାନେ ଆଉ ଯାଉ ନାହାନ୍ତି ସେ କହିଛନ୍ତି ଭାରତ ବିପିଓ ବିକାଶ ଯୋଜନା ଏବଂ ଉତ୍ତର ପୂର୍ବାଞ୍ଚଳ ପାଇଁ ପୃଥକ୍ ବିପିଓ ବିକାଶ ଯୋଜନା ସୃଷ୍ଟି ହେବା ଦ୍ୱାରା ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି

କିନ୍ତୁ ବର୍ତ୍ତମାନ ସାଧାରଣ ସେବାକେନ୍ଦ୍ର ଖୋଲିଯିବା ଦ୍ୱାରା ତାଙ୍କ ଜୀବନରେ ପରିବର୍ତ୍ତନ ଆସିଛି

ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜିତେନ୍ଦ୍ର ସୋଲଙ୍କି କହିଥିଲେ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତାଙ୍କ ଗାଁରେ ଇଷ୍କରନେଟ୍ ପହଞ୍ଚଥିବାରୁ ପିଲାମାନେ ଅନ୍ଲାଇନ୍ ଜରିଆରେ କୋଚିଂ ସୁବିଧା ପାଉଛନ୍ତି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଛନ୍ତି ଜେକେ ଜର୍ଣ୍ଣାଲିଷ୍ଟ କିଲ୍ଡ ଜାମ୍ଗୁ କାଶ୍ମୀରରେ ହତ୍ୟା କରାଯାଇଥିବା ବିଶିଷ୍ଟ ସମ୍ପାଦକ ତଥା ସାମ୍ବାଦିକ ସଏଦ ସୁଜାତ୍ ବୁଖାରୀଙ୍କୁ ଉତ୍ତର କାଶ୍ମୀରର ବାରମଳା ଜିଲ୍ଲା ଅନ୍ତର୍ଗତ ତାଙ୍କ ନିଜ ଜନ୍ମୁମାଟିରେ କବର ଦିଆଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକମାନେ ରାଜ୍ୟର ମନ୍ତ୍ରୀମାନେ ବିଧାୟକ ସରକାରୀ ଅଫିସର ବିଭିନ୍ନ ରାଜନୈତିକ ଦଳର ନେତା ସାମ୍ଘାଦିକ ନ୍ୟାସନାଲ୍ କନ୍ଫରେନ୍ସର ନେତା ଉମର ଅବଦୁଲ୍ଲା କଗ୍ରେସ ନେତା ସୈଫୁଦ୍ଦିନ ସୋଜ୍ ଶେଷକୃତ୍ୟ ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଥିଲେ ଗତକାଲି ସନ୍ଧ୍ୟାରେ ଶ୍ରୀନଗରଠାରେ ଆତଙ୍କବାଦୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ବୁଖାରୀ ତାଙ୍କର ଅଙ୍ଗରକ୍ଷୀମାନଙ୍କ ସହିତ ଯାଉଥିବା ବେଳେ ହଠାତ୍ ଚାରି ଜଣ ଅଜ୍ଞାତ ବନ୍ଧୁକଧାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ବୃଖାରୀ ଓ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କର ଘଟଣା ସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜକଣେ ଅଙ୍ଗରକ୍ଷୀଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ରାଜ୍ୟପାଳ ଏନ୍ଏନ୍ ଭୋରା ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଗିଲାନି ମିର୍ଓ୍ବେଜ୍ ଓମର ଫାରୁକ୍ ଓ ୟାସିର୍ ମଲ୍ଲିକ ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଏକ କାପୁର୍ଷୋଚିତ୍ତ ଘଟଣା ବୋଲି କହିଛନ୍ତି ଗଡ଼କରି ରିପୋର୍ଟ ନୀତି ଆୟୋଗର ମିଶ୍ରିତ ଜଳ ପରିଚାଳନା ସୂଚୀରେ ଗୁଜରାଟ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଝାଡ଼ଖଣ୍ଡ ସବୁଠୁ ତଳେ ରହିଛି ଏହି ସୂଚୀରେ ଗୁଜରାଟ ପଛକୁ ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଓ ମହାରାଷ୍ଟ୍ର କ୍ରମାନ୍ୱୟରେ ଦ୍ୱିତୀୟ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଚ୍ଚନ୍ତି

ଗତକାଲି ନୂଆଦିଲ୍ଲୀଠାରେ ଜଳସଂପଦ ମନ୍ତ୍ରୀ ନୀତିନ ଗଡ୍କରି ଏହି ରିପୋର୍ଟ ପ୍ରକାଶ କରିଚ୍ଛନ୍ତି ପିଏମ୍ ରଜ ରଜପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି

ତୃତୀୟ ଦିନ ପାଇଁ ବାୟୁ ମଣ୍ଡଳରେ ଧ୍ରଳିକଣା ଓ ଅନ୍ୟାନ୍ୟ ପ୍ରଦୃଷଣକାରୀ ପଦାର୍ଥର ସ୍ତର ଯଥେଷ୍ଟ ଅଧିକ ରହିଛି ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ସବୁ ସମ୍ପୃକ୍ତ ପକ୍ଷଙ୍କୁ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ନିର୍ଦ୍ଦେଶ ଦେଇଛନ୍ତି ଆଗାମୀ ଦୁଇଦିନ ପାଇଁ ଏହି ଅବସ୍ଥା ଜାରି ରହିବ ବୋଲି ପାଶିପାଗ ବିଭାଗ ପକ୍ଷରୁ କୁହାଯାଇଛି

ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ପ୍ରତିକୂଳ ପାଗ ଯୋଗୁଁ ବିମାନ ଉଡ଼ାଣରେ ସମସ୍ୟା ଦେଖାଦେଇଥିବାରୁ ସେ ଅରୁଣାଚଳ ପ୍ରଦେଶର ଇଟା ନଗର ଯିବେ ଆଜି ସକାଳେ ଶ୍ରୀ ନାଇଡୁ ବାଗ୍ଡୋଗ୍ରା ବିମାନ ବନ୍ଦରରେ ପହଞ୍ଚଥିଲେ ଏବଂ ସେଠାରୁ ସେ ସେନାବାହିନୀର ହେଲିକପୁର ଯୋଗେ ଗ୍ୟାଙ୍ଗ୍ଟକ୍ ହେଲିପ୍ୟାଡ୍ରୁ ଲିବିଂ ଯାତ୍ରା କରିବାର କାର୍ଯ୍ରସ୍ଟଚୀ ଥିଲା

ତ୍ରିପୁରାରେ ଉନକୋଟି ଧଲାଇ ଖୱାଇ ଓ ଦକ୍ଷିଣ ତ୍ରିପୁରା ଜିଲ୍ଲାର ନଦୀଗୁଡ଼ିକରେ ବନ୍ୟାଜଳ ହ୍ରାସ ପାଇଥିବା ସତ୍ତ୍ୱେ ବନ୍ୟା ପରିସ୍ଥିତି ତଥାପି ସଂକଟଜନକ ରହିଛି

ଭାରତୀୟ ସେନା ବାହିନୀ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ଜୋରସୋରରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚଳାଇଚନ୍ତି

ପଡ଼ୋଶୀ ମଣିପୁର ରାଜ୍ୟରେ ଆଜି ଇମ୍ଫାଲ ଓ ଆଖପାଖ ଜିଲ୍ଲାଗୁଡ଼ିକରେ ସବୁ ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି ଆସାମରେ ବନ୍ୟା ପରିସ୍ଥିତି ଆହୁରି ଶୋଚନୀୟ

କେରଳରେ ଚନ୍ଦ୍ର ଦେଖାଯିବା ପରେ ଆଜି ଇଦ୍ ପର୍ବ ପାଳନ କରାଯାଉଛି ରାଜ୍ୟର ବିଭିନ୍ନୁ ଭାଗରେ ସ୍ୱତନ୍ତ୍ର ନମାଜ ପାଠ କରାଯାଉଛି କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଇଦ୍ଗାହା ଗୁଡ଼ିକରେ ନମାଜ ପାଠକୁ ବାତିଲ କରାଯାଇ ମସ୍କିଦ୍ମାନଙ୍କରେ ନମାଜ ପାଠର ବ୍ୟବସ୍ଥା କରାଯାଇଛି ଅପରପକ୍ଷରେ ସାଉଦୀ ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ବରେ ଆଜି ଇଦ୍ ପାଳିତ ହେଉଛି

ହକି ଇଣ୍ଡିଆ ଭାରତୀୟ ମହିଳା ହକି ଦଳ ମାଦ୍ରିଦଠାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍ରେ ଆକି ସ୍ୱେନ୍କୁ ଭେଟିବ